ଆଜି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ମିଂହାମ୍ରେ ମୁକାବିଲା ହେବ ପିଏମ୍ ମୋସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହୋଇଥିବା ବିତର୍କର ଉତ୍ତର ରଖିବେ ଗତକାଲି ସେ ଲୋକସଭାରେ ହୋଇଥିବା ଏ ସଂକ୍ରାନ୍ତ ବିତର୍କରେ ନିଜର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦୂର୍ନୀତି ପାଇଁ ସ୍ଥାନ ନାହିଁ ଏବଂ ସରକାର ଏହା ବିରୁଦ୍ଧରେ ଲଢ଼େଇ କାରି ରଖିବେ ଦୁର୍ନୀତି ବିରୁଦ୍ଧରେ ଏହି ଲଢ଼େଇ ସମ୍ପର୍ଶ୍ଣ ନିରପେକ୍ଷ ହେବ ଏବଂ ଏଥିରେ ପ୍ରତିହିଂସା ମୃଳକ ନୀତି ଅବଲୟନ କରାଯିବ ନାହିଁ ଦେଶରେ ବାସ କରୁଥିବା ସବୁ ନାଗରିକଙ୍କ ପାଇଁ ସୁବିଧାରେ ବଞ୍ଚିବାର ସମସ୍ତ ସାଧନ ଯୋଗାଇବାକୁ ସରକାର ଅଙ୍ଗୀକାରବଦ୍ଧ ଏକ ନୂଆ ଭାରତ ଗଠନ କରିବା ଦିଗରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ଏକ ଦୂଢ଼ ନିରାପଦ ବିକଶିତ ଏବଂ ସମାବେଶ ରାଷ୍ଟ୍ର ଗଠନ ଯେଉଁ ସ୍ୱପ୍ନ ରହିଛି ତାହାକୁ ପ୍ରରଣ କରିବା ପାଇଁ ଉଭୟ ସରକାର ଓ ବିରୋଧୀ ଦଳଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ ଦୀର୍ଘ ବର୍ଷ ପରେ ଦେଶ ଏକ ଶକ୍ତିଶାଳୀ ଜନାଦେଶ ଦେଇ ଏନ୍ଡିଏ ସରକାରଙ୍କୁ ପୁନଃ ନିର୍ବାଚିତ କରିଛି ଲୋକସଭା ନିର୍ବାଚନ ଦେଖାଇଛି ଯେ ଲୋକେ ଦେଶର ଭଲ ପାଇଁ ବିଚାର କରୁଛନ୍ତି ଏବଂ ତଦନୁସାରେ ନିଷ୍ପଭି ଗ୍ରହଣ କରୁଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ବିଚାର ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନ୍ଡିଏ ସରକାର ଠିକ୍ ଦିଗରେ ଗତି କରୁଛି ଏଥିରେ ପଥ ଭ୍ରଷ୍ଟ ହେବାର ନାହିଁ କି କୌଣସି ଭ୍ରାନ୍ତି ନାହିଁ ସରକାର ତାଙ୍କ ବିକାଶ ପଥର୍ ଓହରି ନଥିଲେ ଏବଂ ବିକାଶ ଖସଡ଼ାକୃ ଏପଟସେପଟ ମଧ୍ୟ କରିନଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଉନ୍ନତି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ଭାରତୀୟ ସଶକ୍ତ ଓ ସମର୍ଥ ହେଉ ଏହା ସରକାରଙ୍କ ଲକ୍ଷ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ଜଳକଷ୍ଟ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଉପରେ ଜନସଚେତନତା ସୃଷ୍ଟି କରିବାକୁ ସବୁ ସାଂସଦ ଓ ଏନ୍କିଓମାନଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସ୍ୱାଧୀନତା ପରେ ଦେଶରେ ଏକ ସଂସ୍କୃତି ସୂଷ୍ଟି ହୋଇଥିଲା ଯେଉଁଠି ମୌଳିକ ସୁବିଧା ଓ ଅଧିକାର ପାଇବା ପାଇଁ ବ୍ୟବସ୍ଥା ସହିତ ଲୋକଙ୍କୁ ଲଢ଼ିବାକୁ ପଡ଼ୁଥିଲା ଏବେ ସେ ସ୍ଥିତି ନାହିଁ କଂଗ୍ରେସକୁ ଏକ ପରୋକ୍ଷ ଆକ୍ରମଣ କରି ମୋଦୀ କହିଥିଲେ ଯେ ଏକ ବିଶାଳ ରାଜନୈତିକ ଦଳ ପ୍ରକାଣ୍ଡ ଉଚ୍ଚତାକୁ ଛୁଇଁ ଉପୁଡ଼ି ପଡ଼ିବା ନୀତିରେ ସେ ବିଶ୍ୱାସ କରନ୍ତି ନାହିଁ ସେଥିପାଇଁ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି ନିଜର ଚେରକୁ ମଜବୁତ କରିବାକୁ ବିଜେପି ଲକ୍ଷ୍ୟ ରଖିଛି

ବିତର୍କରେ ଅଂଶଗ୍ରହଣ କରି ଏହାକୁ ଅର୍ଥପୂର୍ଣ୍ଣ କରିଥିବାରୁ ସେ ସବୁ ସାଂସଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଏହି ବିତର୍କରେ ବିଜେପି ସାଂସଦ ବିନୟ ଶହସ୍ରବୂଦ୍ଧେ ସରକାରଙ୍କ ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟର ତାଲିକା ଉପସ୍ଥାପନ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ

ଅମିତ ଶାହା ଜେକେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜିଠାରୁ ଏକ ଦୁଇଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯିବେ ଆଜି ଅପରାହ୍ନରେ ସେ ଶ୍ରୀନଗରରେ ପହଞ୍ଚିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟକୁ ଶାହାଙ୍କର ଏହା ପ୍ରଥମ ଗସ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ୟୁନିଫାଏଡ୍ ହେଡ୍କ୍ୱାର୍ଟସ୍ ବୈଠକରେ ସେ ସହ ଅଧ୍ୟକ୍ଷତା କରିବେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିକାଶ ମଳକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଶ୍ରୀ ଶାହା ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି କାଶ୍କୀର ଉପତ୍ୟକାରେ ନିରାପତ୍ତା ସ୍ଥିତି ସେ ଅନୁଧ୍ଧାନ କରିବା ସହ ଆସନ୍ତା ବାର୍ଷିକ ଅମରନାଥ ଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ ଏହାଛଡ଼ା ସେ କେତେକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବେ ପମ୍ପିଓ ଭିଜିଟ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନ୍ନଆଦିଲ୍ଲୀଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ ଆଲୋଚନା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଏହି ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ପାରସ୍କରିକ ସ୍ୱାର୍ଥ କଡ଼ିତ ବିଷୟ ଉପରେ ଆଲୋଚନା କରିବେ

ଭାରତରେ ସାଧାରଣ ନିର୍ବାଚନ ପରେ ଆମେରିକା ସହ ଏହା ପ୍ରଥମ ଉଚ୍ଚସ୍ତରୀୟ ଆଲୋଚନା ଏହି ବୈଠକ ପ୍ରର୍ବର୍ ଶ୍ରୀ ପମ୍ପିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ବାସଭବନରେ ଭେଟିବେ ଏକ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ପମ୍ପିଓ ଗତକାଲି ରାତିରେ ନ୍ତଆଦିଲ୍ଲୀରେ ପହଞ୍ଚିଥିଲେ ଏହି ଗସ୍ତ ସମୟରେ ସେ ଭାରତ ଆମେରିକା ବାଶିଜ୍ୟ ଗୋଲଟେବୁଲ୍ ବୈଠକରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଇଣ୍ଡିଆ ଇକ୍ଷରନ୍ୟାସନାଲ୍ ସେକ୍ଷରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ପ୍ରତି ଆମେରିକା ଦୃଷ୍ଟି ଭଙ୍ଗୀ କ'ଣ ରହିବ ସେ ସମ୍ପର୍କରେ ସେ ତାଙ୍କ ଭାଷଣରେ ସ୍ୱଷ୍ଟ କରିବେ ଭାରତ ଆମେରିକା ରଣକୌଶଳାତ୍ମକ ଅଂଶିଦାରୀକ୍ତ ଅଧିକ ନିବିଡ଼ କରିବା ପାଇଁ ପମ୍ପିଓଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି କୃଟନୈତିକ ସ୍ନତ୍ରରୁ ପ୍ରକାଶ ଯେ ଏହି ବୈଠକରେ ପରସ୍କର ପରସ୍କରକ୍ ଭଲଭାବରେ ଜାଣିବା ଓ ବୁଝିବା ଉପରେ ଗୁରୁତ୍ୱ ଦେବେ ଏବଂ ଏଥିରେ ନିର୍ଦ୍ଦିଷ୍ଟ ଭାବେ କୌଣସି ବ୍ରଝାମଣା ବା ଫଳାଫଳ ଆଶା କମ୍ ଏବେ ଦ୍ୱିପକ୍ଷିୟ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ବିବାଦ ରହିଛି ତିନି ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ନିଅକ୍କ ବଢ଼ିବାରେ ଲାଗିଛି ଏ ସବୁ ଦୃଷ୍ଟିରୁ ଏହି ଆଲୋଚନା ବିଶେଷ ଗୁର୍ତ୍ୱ ବହନ କରେ

ଯେଉଁମାନଙ୍କ ନାମ ତାଲିକାଭୁକ୍ତ ହୋଇନାହିଁ ସେମାନଙ୍କ ଆବେଦନକ୍ ବିଚାର କରାଯାଇ ତାଲିକାଭ୍ରକ୍ତ କରିବାକ୍ ଉଦ୍ୟମ ଚାଲିଛି ନକ୍ଭି ହଜ୍ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ତି କହିଛନ୍ତି ଯେ ଏଥର ବିନା ସବ୍ସିଡିରେ ରେକର୍ଡ୍ ସଂଖ୍ୟକ ଦୂଇ ଲକ୍ଷ ଭାରତୀୟ ମୁସଲମାନ ହଜ୍ ଯାତ୍ରାରେ ଯିବେ

ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ସୁଯୋଗ ଯୋଗାଣ ତଥା ସେମାନଙ୍କ ନିରାପତ୍ତା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି

ମହା ଏମର୍ଜେନ୍ସୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି ଯେ ଜରୁରିକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ଗିରଫ୍ ହୋଇଥିଲେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପେନ୍ସନ୍ ସହ ପ୍ରଶଂସାପତ୍ର ପ୍ରଦାନ କରାଯିବ

ଓ୍ୱେଷ୍ଟବେଙ୍ଗଲ ଆସେମ୍ପ୍ଲି ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କଠାରୁ ଶାସକ ତୂଶମୂଳ କଂଗ୍ରେସର ସଦସ୍ୟମାନେ ଅର୍ଥ ଆଦାୟ କରୁଥିବା ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଗତକାଲି ତୁମୁଳ ହଟ୍ଟଗୋଳ ସୂଷ୍ଟି ହୋଇଥିଲା ଏହି ଘଟଣାର ତଦନ୍ତ ପାଇଁ ଏକ କମିଶନ୍ ବସାଇବାକୁ କଂଗ୍ରେସ ଓ ବାମପଚ୍ଛୀ ଦଳର ସଦସ୍ୟମାନେ ଦାବି କରିଥିଲେ ଯେଉଁ ହିତାଧିକାରୀଙ୍କଠାରୁ ଅର୍ଥ ନିଆଯାଇଛି ତାହାକୁ ତୁରନ୍ତ ଫେରାଇବାକୁ ସେମାନେ ଦାବି କରିଥିଲେ ପରେ ଏହି ଦୁଇ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ

ଆକି ବର୍ମିଂହାମ୍ଠାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ ଆସନ୍ତାକାଲି ମାଞ୍ଚେଷ୍ଟରଠାରେ ଭାରତ ୱେଷ୍ଟଶ୍ଡିଜ୍କୁ ଭେଟିବ